ପ୍ରେସିଡେଣ୍ଟ ଆଡ୍ରେସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ କୋଭିଡ୍ ନାଇଷ୍ଟିନ୍ର ଫଳପ୍ରଦ ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରଶାସକମାନଙ୍କର ଭୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଭାରତ ଭଳି ଏକ ବିଶାଳ ଓ ବିବିଧତା ସମ୍ପନ୍ନ ଦେଶରେ କୋଭିଡ୍ ଭଳି ଏକ ବିଶ୍ୱବ୍ୟାପୀ ସଂକ୍ରମଣର ଫଳପ୍ରଦ ମୁକାବିଲା କରିବା ଏତେ ସହଜ ନୁହେଁ ରାଷ୍ଟ୍ରପତି ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍କରଣ କରି ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ବଳୀଦାନ ବିଷୟ ଉଲ୍ଲେଖ କରିଛନ୍ତି ସେ କହିଛନ୍ତି ସେମାନଙ୍କର ବଳୀଦାନ ପାଇଁ ଆଜି ଭାରତ ଏକ ସ୍ୱାଧୀନ ଦେଶ ହୋଇପାରିଛି ଓ ଦେଶର ଲୋକମାନେ ସ୍ୱାଧୀନ ଜୀବନ ଯାପନ କରିପାରୁଛନ୍ତି ରାଷ୍ଟ୍ରପତି କହିଛନ୍ତି ଭାରତର ଦୂରଦୃଷ୍ଟି ସମ୍ପନ୍ନ ନେତୃବୃନ୍ଦ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ସର୍ବୋତ୍ତମ ଚିନ୍ତାଧାରାଗୁଡ଼ିକୁ ଆପଣାଇ ଦେଶରେ ଏକ ସାର୍ବଜନୀନ ଜାତୀୟ ଭାବନା ଉଦ୍ଦେକ କରାଇଥିଲେ

ଡାକ୍ତର ସ୍ୱାସ୍ଥ୍ୟକର୍ମୀ ଦୁର୍ବିପାକ ପରିଚାଳନା ଟିମ୍ ଗୁଡ଼ିକର ସଦସ୍ୟ ପୁଲିସ୍ କର୍ମଚାରୀ ସଫାଇ କର୍ମଚାରୀ ସାମଗ୍ରୀ ଯୋଗାଉଥିବା କର୍ମଚାରୀ ପରିବହନ କ୍ଷେତ୍ର ରେଳବାଇ ବେସାମରିକ ବିମାନ ଚଳାଚଳ କ୍ଷେତ୍ରର କର୍ମଚାରୀ ବିଭିନ୍ନ ସେବା ଯୋଗାଶକାରୀ ସଂସ୍ଥା ସରକାରୀ କର୍ମଚାରୀ ସମାଜସେବୀ ସଂଗଠନ ଓ ବଦାନ୍ୟ ନାଗରିକମାନଙ୍କ ସମେତ କରୋନାର ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତି ଓ ସଂଗଠନମାନଙ୍କର ଶ୍ରୀ କୋବିନ୍ଦ ଭୂୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ସେମାନଙ୍କର ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଅତ୍ୟାବଶ୍ୟକ ସେବା ଯୋଗାଣରେ କୌଣସି ଅସୁବିଧା ସୃଷ୍ଟି ହୋଇନାହିଁ ଓ ଲକ୍ଷ୍ୟ ଲୋକଙ୍କର ଜୀବନରକ୍ଷା ହୋଇପାରୁଛି ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକଗୁଡ଼ିକର ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି ସମାଜର ସବୁବର୍ଗର ଲୋକମାନଙ୍କ ଦ୍ୱାରା ସମ୍ମିଳିତ ଉଦ୍ୟମ ଯୋଗୁଁ ଏହିସବୁ ଦୁର୍ବିପାକର ସମ୍ମୁଖୀନ ହୋଇଥିବା ଲୋକମାନଙ୍କୁ ସହାୟତା କରାଯାଉଛି ଶ୍ରୀ କୋବିନ୍ଦ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ଦେଶର ନାଗରିକମାନଙ୍କର ଜୀବନରକ୍ଷା କରିବା ଓ ସେମାନଙ୍କର ଜୀବିକା ବଞ୍ଚାଇ ରଖିବା ହେଉଛି ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ ଏଥିପାଇଁ ସରକାରଙ୍କ ଦ୍ୱାରା ଠିକ୍ ସମୟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସେ ପ୍ରଶଂସା କରିଛନ୍ତି ସରକାରଙ୍କର ଉଦ୍ୟମ ଯୋଗୁଁ କୋଟି କୋଟି ଲୋକ ସେମାନଙ୍କର ଜୀବିକା ନିର୍ବାହନର ପନ୍ଥା ହରାଇ ନାହାନ୍ତି ଶ୍ରୀ କୋବିନ୍ଦ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏକ ଦେଶ ଏକ ରେସନକାର୍ଡ୍ ବନ୍ଦେ ଭାରତ ମିଶନ୍ ଓ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଭଳି ମୁଖ୍ୟ ଯୋଜନାଗୁଡ଼ିକ ବିଷୟରେ ଉଲ୍ଲେଖ କରିଛନ୍ତି ଏହିସବୁ ଯୋଜନା ଯୋଗୁଁ ଲୋକମାନେ କୋଭିଡ୍ କଟକଣା ସମୟରେ ବିଶେଷ ଅସ୍ତ୍ରବିଧାର ସମ୍ମୁଖୀନ ହୋଇନାହାନ୍ତି ରାଷ୍ଟ୍ରପତି କହିଛନ୍ତି ଭାରତ 'ବସୁଧୈବ କୁଟ୍ୟୁକମ୍' ନୀତିରେ ବିଶ୍ୱାସ କରେ ଓ ଏହା ନିକର ନାଗରିକମାନଙ୍କ ପ୍ରତି ଯତ୍ନଶୀଳ ହେବା ସହ ବିଦେଶର ବହୁ ଦେଶକୁ ମଧ୍ୟ ସହାୟତା କରିଛି ସେ କହିଛନ୍ତି ଜାତିସଂଘ ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟ ପଦ ପାଇଁ ଭାରତର ଦାବିକୁ ବିଶ୍ୱର ପ୍ରତ୍ୟେକ ଦେଶରୁ ପ୍ରବଳ ସମର୍ଥନ ମିଳୁଛି ଏଥିରୁ ଭାରତ ପ୍ରତି ବିଶ୍ୱବାସୀଙ୍କ ମନରେ ଥିବା ସଦ୍ଭାବନାର ଝଲକ ଦେଖିବାକୁ ମିଳିଛି ଆତ୍ମନିର୍ଭରଶୀଳ ହେବା ପାଇଁ ଦିଆଯାଉଥିବା ପ୍ରୋସାହନଗୁଡ଼ିକ ବିଷୟରେ ଉଲ୍ଲେଖ କରି ଶ୍ରୀ କୋବିନ୍ଦ କହିଛନ୍ତି ଭାରତର ଆତ୍ମନିର୍ଭର ନୀତି ସମଗ୍ର ବିଶ୍ୱକୁ ଏକାଠି ନେଇ ଅଗ୍ରସର ହେବା ଉପରେ ପର୍ଯ୍ୟବେଶିତ ସେ କହିଛନ୍ତି ଭାରତ ନିଜର ପ୍ରଗତି କରିବା ସହିତ ବିଶ୍ୱ ଅର୍ଥନୀତି ସହ ସମତାଳରେ ଗତି କରିବ ଦେଶର ସୀମା ଅଞ୍ଚଳରେ ସମ୍ପ୍ରତି ସୃଷ୍ଟି ହୋଇଥିବା ଅଘଟଣଗୁଡ଼ିକ ବିଷୟରେ ଉଲ୍ଲେଖ କରି ଶ୍ରୀ କୋବିନ୍ଦ କହିଛନ୍ତି ଦେଶର ଯବାନମାନେ ଭାରତର ସୀମାକୁ ସୁରକ୍ଷିତ ରଖିବାରେ ଅସୀମ ସାହସିକତା ଓ ବୀରତ୍ୱର ପ୍ରମାଣ ଦେଇଛନ୍ତି ଓ କୌଣସି ବାହ୍ୟ ଦେଶ ଦ୍ୱାରା କୌଣସି ପ୍ରକାରର ଦୁସାହସିକ କାର୍ଯ୍ୟକୁ ପ୍ରଶ୍ରୟ ଦେଇନାହାନ୍ତି ଦେଶର ଗୌରବ ଓ ଗାରିମାର ସୁରକ୍ଷା କରିବାକୁ ଯାଇ ପ୍ରାଶବଳୀ ଦେଇଥିବା ସହିଦ୍ ଯବାନମାନଙ୍କୁ ସ୍କରଣ କରି ରାଷ୍ଟ୍ରପତି କହିଛନ୍ତି ସମଗ୍ର ଦେଶ ସେମାନଙ୍କର ବୀରତ୍ୱକୁ ନତମସ୍ତକ ହୋଇ ସମ୍ମାନ ଜଣାଉଛି ଶ୍ରୀ କୋବିନ୍ଦ କହିଛନ୍ତି ବର୍ତ୍ତମାନର ସଂକଟକୁ ଭାରତ ଏକ ସୁଯୋଗରେ ପରିଣତ କରିପାରିଛି ଓ ଅନେକ କ୍ଷେତ୍ରରେ ଅଣାଯାଇଥିବା ସଂସ୍କାରଗୁଡ଼ିକ ଯୋଗୁଁ ସବୁବର୍ଗର ଲୋକମାନେ ଲାଭାନ୍ୱିତ ହେଉଛନ୍ତି କୋଭିଡ୍ ସଂକ୍ରମଣ ମାନବ କାତିକୁ ଯେଉଁ ଶିକ୍ଷା ଦେଇଛି ରାଷ୍ଟ୍ରପତି ତାହାକୁ ଉଲ୍ଲେଖ କରିଛନ୍ତି ସେ କହିଛନ୍ତି ସମଗ୍ର ମାନବଜାତି କେବଳ ଅର୍ଥକୈନ୍ଦ୍ରିକ ନ ହୋଇ ମାନବ ହୈତେଶୀ ନୀତି ଗ୍ରହଣ କରିବା ଉଚିତ୍ ସେ କହିଛନ୍ତି ଏଭଳି ଏକ ପରୀକ୍ଷାର ସମୟରେ ସବୁବର୍ଗର ଲୋକମାନେ ଏକତ୍ରିତ ହୋଇ ଏହାର ମୁକାବିଲା କରୁଛନ୍ତି ଦେଶର ଏକ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସ୍ଥାପନ ପ୍ରତି ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ କୋବିନ୍ଦ ବିଜ୍ଞାନ ଓ ବୈଷୟିକଜ୍ଞାନ କ୍ଷେତ୍ରରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଆହ୍ପାନ ଦେଇଛନ୍ତି ସେ କହିଛନ୍ତି ଏହା ଲୋକମାନଙ୍କର ଜୀବନରକ୍ଷା ଓ ସେମାନଙ୍କର ଜୀବିକାର ସୁରକ୍ଷା ଭଳି ଦ୍ୱୈତ ଲକ୍ଷ୍ୟ ହାସଲରେ ଆମକୁ ସାହାଯ୍ୟ କରିବ ନୂଆ ଶିକ୍ଷାନୀତି ବିଷୟ ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି ଏହା ଲାଗୁହେବା ସହ ଦେଶର ଏକ ଉତ୍ତମମାନର ଶିକ୍ଷା ବ୍ୟବସ୍ଥା ସ୍ଥାପନ ହେବ ଓ ଏକ ନବଭାରତ ଗଠନ ପାଇଁ ଭବିଷ୍ୟତର ଚ୍ୟାଲେଞ୍ଜଗୁଡ଼ିକୁ ସୁଯୋଗରେ ପରିଣତ କରିବା ଲାଗି ପଥ ଖୋଲିଦେବ ନ୍ୟାୟପାଳିକା ପ୍ରତି ଦେଶର ଜନସାଧାରଣଙ୍କ ଅଗାଧ ବିଶ୍ୱାସକୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ସୁପ୍ରିମ୍କୋର୍ଟଙ୍କ ରାୟକୁ ଦେଶର ଜନସାଧାରଣ ସାଦରେ ଗ୍ରହଣ କରିଛନ୍ତି ସେ କହିଛନ୍ତି ଶାନ୍ତି ଅହିଂସା ପ୍ରେମ ଓ ସଦ୍ଭାବନା ଭଳି ଭାରତୀୟ ମୂଲ୍ୟବୋଧଗୁଡ଼ିକ ସର୍ବଦା ବିଶ୍ୱରେ ବିଜୟୀ ହୋଇ ଆସିଛି ରାଷ୍ଟ୍ରପତି ତାଙ୍କର ଅଭିଭାଷଣ ଶେଷ କରିବା ପୂର୍ବରୁ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟର କାମନା କରି କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ସତର୍କତା ଓ ଦାୟିତ୍ୱବାନତାହ ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି

ଅବଶିଷ୍ଟ କର୍ମଚାରୀମାନେ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ତଥା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀରୁ ରହିଛନ୍ତି

ପୂର୍ବରୁ ବ୍ୟବସ୍ଥାପକ ସଭା ବ୍ୟାପାର ମନ୍ତ୍ରୀ ଶାନ୍ତି ଧରିଓ୍ବାଲ୍ ସରକାରଙ୍କ ପକ୍ଷରୁ ଆସ୍ଥା ସୂଚକ ଭୋଟ୍ ପ୍ରସ୍ତାବକୁ ଆଗତ କରିଥିଲେ ଏହାପରେ ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ ହୋଇଥିଲା

ବିତର୍କରେ ଅଂଶଗ୍ରହଣ କରି ବିରୋଧୀ ଦଳ ନେତା ଗୁଲାବଚାନ୍ଦ କଟ୍ଟାରିଆ କହିଛନ୍ତି କଂଗ୍ରେସ ପାର୍ଟି ଭିତରେ ଅନ୍ତର୍ବିବାଦ ଯୋଗୁଁ ରାଜ୍ୟରେ ରାଜନୈତିକ ସଂକଟ ଦେଖାଦେଇଥିଲା ବିତର୍କରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ କହିଛନ୍ତି ରାଜ୍ୟ ସରକାରଙ୍କୁ ଅସ୍ଥିର କରି ଗାଦିଚ୍ୟୁତ କରିବା ପାଇଁ ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଛି ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ କହିଛନ୍ତି ସଭାରେ ଆସ୍ଥାସ୍ବଚକ ଭୋଟ୍ ପାଶ୍ ହେବା ସହ ଏବେ ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟିଛି ବର୍ତ୍ତମାନ ଶାସକ ଦଳର ବିଧାୟକ ଓ ନିର୍ଦ୍ଦଳୀୟ ସଦସ୍ୟମାନେ ସେମାନଙ୍କ ଘରକୁ ଫେରିପାରିବେ

କେନ୍ଦ୍ର ସରକାର ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମିଳିତ ଉଦ୍ୟମରେ ନମୁନା ପରୀକ୍ଷା ତ୍ୱରାନ୍ଧିତ ହୋଇଛି ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସେମାନଙ୍କର ନମୁନା ପରୀକ୍ଷା ମାତ୍ରା ବୃଦ୍ଧି କରିବାକୁ ପରାମର୍ଶ ଦେଇଛି ନମୁନା ପରୀକ୍ଷା ସଂକ୍ରମିତମାନଙ୍କ ଚିହ୍ନଟ ଓ ସେମାନଙ୍କ ଚିକିତ୍ସାର ରଣକୌଶଳ ସହ ଦେଶରେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କରାଯାଉଛି